ପିଏମ୍ ନିଉ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଗତ ଚାରିବର୍ଷ ମଧ୍ୟରେ ଭାରତର ମାନ୍ୟତା ବଢ଼ିଛି ଏବଂ ଏକବିଂଶ ଶତାବ୍ଦୀରେ ଏହା ନୂଆ ଉଚ୍ଚତା ଛୁଇଁବାକୁ ଅଗ୍ରସର ହେଉଛି

କିନ୍ତୁ ଏବେ ଏହା ବିଶ୍ୱର ସବୁଠୁ ଅଧିକ ବିକାଶ ଲାଭ କରୁଥିବା ଅର୍ଥନୀତିରେ ପରିଣତ ହୋଇଛି ପ୍ରକଳ୍ପିତ ନୂଆ ଭାରତରେ ଯୁବକମାନେ ଅଗ୍ରାଧିକାର ପାଇବେ ଏବଂ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ସରକାର ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି କଳାଧନ ଓ ଦୁର୍ନୀତି ବିରୋଧରେ ସରକାର ଯେଉଁ ଲଡ଼େଇ ଲଢୁଛନ୍ତି ସେଥିରେ ସଫଳତା ମିଳିଛି କିଏସ୍ଟି ପ୍ରବର୍ତ୍ତନ ପରେ ରେକର୍ଡ ସଂଖ୍ୟକ ଲୋକ ଏବେ ଟିକସ ଦେବା ପାଇଁ ଧାଡ଼ି ଲଗାଉଛନ୍ତି

ଏବେ କିନ୍ତୁ ସେ ସ୍ଥିତିରେ ପରିବର୍ଭନ ଘଟିଛି ଅଲ୍ପାର୍ଟି ମିଟିଂ ଆସନ୍ତାକାଲି ଆରମ୍ଭ ହେବାକୁଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡାକିଛନ୍ତି ଏହି ବୈଠକରେ କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶନକୁ ସୂଚାରୁରୂପେ ଚଳାଇବା ପାଇଁ ସବୁ ବିରୋଧୀ ଦଳଙ୍କର ସହଯୋଗ ଲୋଡ଼ିବେ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ମଧ୍ୟ ବିଭିନ୍ନ ରାଜନୈତିକ ଦଳଠାରୁ ସହଯୋଗ ଲୋଡ଼ିବା ସକାଶେ ଆଜି ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଗତକାଲି ବିରୋଧୀଦଳର ନେତାମାନଙ୍କର ଏକ ବୈଠକ ନ୍ତଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏଥିରେ ଆଲୋଚନା ହୋଇଥିଲା

ଲୋକସଭାରେ ଗୃହୀତ ହୋଇଥିବା ତିନି ତଲାକ ବିଲ୍ ଯାହା ଏବେ ରାଜ୍ୟସଭାରେ ବିଚାରାଧୀନ ଅଛି ତାହାକୁ ଗୃହୀତ କରାଇବା ଉପରେ ସରକାର ଅଗ୍ରାଧିକାର ଦେବେ ଏହାଛଡ଼ା ଅନ୍ୟାନ୍ୟ ଅନଗ୍ରସର ବର୍ଗଙ୍କ ପାଇଁ ଗଠିତ ଜାତୀୟ ଆୟୋଗକୁ ସାୟିଧାନିକ ମାନ୍ୟତା ଜାତୀୟ ଡାକ୍ତରୀ ଶିକ୍ଷା ଆୟୋଗ ଓ କିନ୍ନରମାନଙ୍କ ସଂକ୍ରାନ୍ତ ବିଲ୍ ମଧ୍ୟ ଏହି ଅଧିବେଶନ କାଳରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି ଏସ୍ସି ଇଲେକ୍ସନ ସାଧାରଣ ନିର୍ବାଚନରେ ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକ ଜନସ୍ୱାର୍ଥ ମାମଲାକୁ କେନ୍ଦ୍ର ବିରୋଧ କରିଛି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସତ୍ୟପାଠ ସର୍ବୋଚ୍ଚ ଅଦାଲତରେ ଦାଖଲ କରାଯାଇଛି ଏଥିରେ କୁହାଯାଇଛି ଯେ ଯେଉଁ ମାମଲା ଦାୟର କରାଯାଇଛି ସେଥିରେ ନାଗରିକର ମୌଳିକ ଅଧିକାର କ୍ଷୁଶ୍ଣ ହେଉଥିବାର କୌଶସି ପ୍ରମାଣ ନାହିଁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପୀଠରେ ଏହି ମାମଲାର ବିଚାର ହେବ ସରକାର ତାଙ୍କ ସତ୍ୟପାଠରେ ଜଣାଇଛନ୍ତି ଯେ ଲୋକପ୍ରତିନିଧି ଆଇନ ଅନୁସାରେ ଜଣେ ନାଗରିକ ଏକାସାଙ୍ଗରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିପାରିବେ ଏହି ବ୍ୟବସ୍ଥାର ଅବସାନ ଘଟାଇବାକୁ ହେଲେ ଆଇନରେ ସଂଶୋଧନ କରିବାକୁ ପଡ଼ିବ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲାରେ କୁହାଯାଇଥିଲା ଯେ ଏକାଧିକ ଆସନରୁ ଜଣେ ନିର୍ବାଚନ ଲଢ଼ିବା ଦ୍ୱାରା ଏହା ଭୋଟ୍ ବିଭାଜନ କରୁଛି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରଚଳିତ ବ୍ୟବସ୍ଥାର ସୁଯୋଗ ନେଇ ନିର୍ବାଚନ ବ୍ୟବସ୍ଥାରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଏହାର ଅବସାନ ଘଟାଇବାକୁ ସେ ସର୍ବୋଚ୍ଚ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଏସ୍ସି ଜେକେ ସେନା କର୍ମଚାରୀଙ୍କ ବିରୁଦ୍ଧରେ ଏତଲା ଦେବା ପୂର୍ବରୁ ପୁଲିସ୍କୁ ଆଗୁଆ ଅନୁମତି ନେବାର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଜାମ୍ମୁ ଓ କାଶ୍ମୀର ସରକାର ଯେଉଁ ମାମଲା ରୁଜୁ କରିଥିଲେ ତାହାର ବିଚାର କରିବା ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି ସୋପିଆନ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଜଣେ ବରିଷ୍ଣ ସେନା ଅଧିକାରୀଙ୍କ ଗିରଫଦାରୀକୁ ନେଇ ଏହି ପ୍ରସଙ୍ଗ ଉଠିଛି ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି ଯେ ସ୍ୱତନ୍ତ୍ର ସେନା ଆଇନରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରିବା ସଂକ୍ରାନ୍ତ ଜାନ୍ଧୁକାଶ୍ୱୀର ସରକାରଙ୍କ ପ୍ରସ୍ତାବ ଗ୍ରହଣୀୟ ନୁହେଁ

ସେଣ୍ଟର ମେଦିନୀପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଗତକାଲି ମେଦିନୀପୁରଠାରେ ତମ୍ଭୁ ଭୁଶୁଡ଼ିବା ଘଟଣା ଉପରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ କେନ୍ଦ୍ର ଏକ ରିପୋର୍ଟ ମାଗିଛି ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭାଷଣ ଚାଲିଥିବାବେଳେ ତମ୍ଭୁ ଓ ସାମିଆନାର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା ଏଥିରେ ଆହତମାନଙ୍କୁ ପ୍ରଧାନମନ୍ତ୍ରୀ ହସ୍କିଟାଲ୍କୁ ଯାଇ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଘଟଣାରେ ଆହତ ସମସ୍ତଙ୍କୁ ରାଜ୍ୟ ସରକାର ଚିକିତ୍ସା ସେବା ଯୋଗାଇଦେବେ

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପକ୍ଷରୁ ଏହା ଆୟୋଜିତ ହେଉଛି ଆୟୁର୍ବେଦ ଶିକ୍ଷା ଗବେଷଣା ଚିକିହା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଉନ୍ନତି ଆଶିବାକୁ ଏଥିରେ ଆଲୋଚନା କରାଯିବ ଏହି ସମ୍ମିଳନୀରେ ମାନବ ସମ୍ଭଳ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଓ ଆୟୁଷ ମନ୍ତ୍ରୀ ଶ୍ରୀପାଦ୍ ନାଇକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଭିକେସିଂ ପାସ୍ପୋର୍ଟ ବିଦେଶରେ ଚାକିରି ଖୋଜିବା ପାଇଁ ଅଧିକୃତ ସଂସ୍ଥାଗୁଡ଼ିକଠାରୁ ସେବା ଗ୍ରହଣ କରିବାକୁ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ପରାମର୍ଶ ଦେଇଛନ୍ତି ଏହା କଲେ ଲୋକମାନେ ଠକାମୀରେ ପଡ଼ିବେ ନାହିଁ ବୋଲି ସେ କହିଛନ୍ତି

ଟ୍ରମ୍ପ ପୁଟିନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ରୁଷିୟ ପ୍ରତିପକ୍ଷ ଭ୍ଲାଡିମିର୍ ପୁଟିନ୍ ଦୁଇପକ୍ଷ ମଧ୍ୟରେ ଥିବା ସଂପର୍କକୁ ସୁଧାରିବା ପାଇଁ ଏକମତ ହୋଇଛନ୍ତି ଫିନ୍ଲ୍ୟାଣ୍ଡ୍ର ହେଲ୍ସିଙ୍କିଠାରେ ଦୁଇନେତାଙ୍କ ମଧ୍ୟରେ ଗତକାଲି ଅନୁଷ୍ଠିତ ପ୍ରଥମ ବ୍ୟକ୍ତିଗତସ୍ତରୀୟ ଶିଖର ବୈଠକରେ ଦୁଇଦେଶ ମଧ୍ୟରେ ଥିବା ତିକ୍ତ ସଂପର୍କର ଅବସାନ ଘଟାଇବାକୁ ଦୁଇନେତା ପ୍ରୟାସ ଆରମ୍ଭ କରିଛନ୍ତି

ବିଶ୍ୱ ପାଇଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମିଳିତ ମୁକାବିଲା କରିବାକୁ ଉଭୟ ନେତା ରାଜି ହୋଇଥିବା ଜଣାପଡ଼ିଛି ଶିଖର ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଥିଲେ ଯେ ତାଙ୍କ ଦେଶର ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ ଆଦୌ ହସ୍ତକ୍ଷେପ କରିନାହିଁ

ପୁଟିନ୍ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ରୁଷ୍ର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସଂପୃକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରେ ଇଜିପ୍ଟ ବିଲ୍ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଏବଂ ଏହା ମାଧ୍ୟମରେ ଚାଲୁଥିବା ମିଛ ଖବର ପ୍ରସାରଣକୁ ରୋକିବା ପାଇଁ ଇଜିପୂ ପାର୍ଲାମେଣ୍ଟ୍ ଏକ ବିଲ୍କୁ ଅନୁମୋଦନ କରିଛି

କାଉନ୍ସିଲ୍ ଚାହିଁଲେ ତାଙ୍କ ନୟରକୁ ବ୍ଲକ୍ କରିପାରିବେ କିମ୍ବା ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ କ୍ରିକେଟ୍ ଭାରତ ଇଂଲଣ୍ଡ ମଧ୍ୟରେ ତୂତୀୟ ତଥା ନିର୍ଣ୍ଣାୟକ ଏକଦିବସୀୟ ଆନ୍ତର୍କାତିକ କ୍ରିକେଟ୍ ମ୍ୟାଚ୍ ଆଜି ଲିଡ୍ସ୍ଠାରେ ଅନୁଷ୍ଠିତ ହେବ

ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିକ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି